ସୁପ୍ରିମ୍କୋର୍ଟ କହିଛନ୍ତି ୟୁଜିସିଙ୍କ ଅନୁମତି ବିନା ରାଜ୍ୟମାନେ ପରୀକ୍ଷା ବାତିଲ୍ କରିପାରିବେ ନାହିଁ ପିଲାମାନଙ୍ଙୁ ପାସ୍ କରିବାପାଇଁ ପରୀକ୍ଷା ଆବଶ୍ରକ

ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈଦରଣୀ ନଦୀ ଜଳସ୍ତର ବିପଦ ସଙେତ ଉପରେ ଥିଲେ ମଧ୍ଧ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି